ପିଏମ୍ ସ୍ୱାମିତ୍ୱ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଗ୍ରାମାଞ୍ଚଳର ଲୋକମାନଙ୍କୁ କୋବିଡ୍ କଟକଣାଗୁଡ଼ିକର ପାଳନ କରିବାକୁ ନିବେଦନ କରିଛନ୍ତି କଟକଣାଗୁଡ଼ିକର ସଠିକ୍ ପାଳନ ଦ୍ୱାରା ଦ୍ୱିତୀୟ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ସମଗ୍ର ଦେଶପାଇଁ ସ୍ୱାମିତ୍ୱ ଯୋଜନାର ଶୁଭାରମ୍ଭ କରିବା ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗ୍ରାମାଞ୍ଚଳର ଜନସାଧାରଣଙ୍କ ସହଯୋଗର ଭ୍ୟସୀ ପ୍ରଶଂସା କରିଛନ୍ତି ସେ କହିଛନ୍ତି ଗତବର୍ଷର ସଂକ୍ରମଣ ସମୟରେ ଗ୍ରାମାଞ୍ଚଳର ଲୋକମାନେ ସଠିକ୍ ରୂପେ କଟକଶାଗୁଡ଼ିକର ପାଳନ କରିବା ଯୋଗୁଁ ଦେଶ ଅତି ଅଳ୍ପ ସମୟ ମଧ୍ୟରେ ସଂକ୍ରମଣରୁ ମୁକ୍ତ ହୋଇଥିଲା ପ୍ରଧାନମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ପ୍ରତିଷେଧକ ଟିକାକରଣ ମାଧ୍ୟମରେ ଦେଶ କୋବିଡ୍ର ଦୃଢ଼ ମୁକାବିଲା କରୁଛି ସେ କହିଛନ୍ତି ଦେଶରେ ବିଶ୍ୱର ସର୍ବବୃହତ୍ ପ୍ରତିଷେଧକ ଟିକାକରଣ ଅଭିଯାନ କାରି ରହିଛି ପ୍ରତିଷେଧକ ଟିକାକରଣ କ୍ଷେତ୍ରରେ ଉଦାରନୀତି ଗ୍ରହଣ କରିବାପାଇଁ ନିଆଯାଇଥିବା ନିଷ୍ପଭି ବିଷୟ ଉଲ୍ଲେଖ କରି ଶ୍ରୀ ମୋଦି ସ୍ୱାସ୍ଥ୍ୟ ସମ୍ଭନ୍ଧୀୟ ସମସ୍ତ ନିୟମାବଳୀର ସଠିକ୍ ପାଳନ ପାଇଁ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଲୋକମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାକୁ ନିର୍ଣିତ କରାଯିବ ଦେଶରର ପ୍ରତ୍ୟେକ ପଞ୍ଚାୟତ ଦବାଇ ଭି କଡ଼ାଇ ଭି ର ମନ୍ତ ସହ କୋବିଡ୍ର ମୁକାବିଲା କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି ସେ କହିଛନ୍ତି ଦେଶର ଗ୍ରାମାଞ୍ଚଳ କୋବିଡ୍ର ଦୃଢ଼ ମୁକାବିଲା କରିବାକୁ ବେଶ୍ ସକ୍ଷମ ପଞ୍ଚାୟତଗୁଡ଼ିକର ଗୁରୁତ୍ୱ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଗ୍ରାମଗୁଡ଼ିକୁ ଅଗ୍ରାଧିକାର ଦେଇ ବିକାଶ ପଥରେ ଅଗ୍ରସର ହେଉଛନ୍ତି ସେ କହିଛନ୍ତି ଆଧୁନିକ ଭାରତରେ ଗ୍ରାମଗୁଡ଼ିକୁ ଆତ୍ମନିର୍ଭରଶୀଳ କରାଇବାର ଲକ୍ଷ୍ୟ ରଖାଯାଇଛି

ପଞ୍ଚାୟତଗୁଡ଼ିକରେ 'ଇ ଗ୍ରାମ ସ୍ୱରାଜ'ର କାର୍ଯ୍ୟକାରିତା ପ୍ରତି ସେ ଗୁରୁଡ୍ୱ ପ୍ରଦାନ କରିଛନ୍ତି ଭୂତଳ ଜଳ ସ୍ୱଚ୍ଛତା କୃଷି ଓ ଶିକ୍ଷା ଭଳି କ୍ଷେତ୍ରଗୁଡ଼ିକରେ ସଚେତନତା ସୃଷ୍ଟି ପାଇଁ ସେ ପଞ୍ଚାୟତଗୁଡ଼ିକୁ ଆହ୍ୱାନ ଦେଇଛନ୍ତି ଗ୍ରାମାଞ୍ଚଳର ନବନିର୍ମାଣ ପାଇଁ ପଞ୍ଚାୟତିରାଜ ଦିବସରେ ସଙ୍କଚ୍ଚବଦ୍ଧ ହେବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି ସେ କହିଛନ୍ତି ସ୍ୱାମିତ୍ୱ ଯୋଜନାରେ ଦେଶର ଗ୍ରାମାଞ୍ଚଳ ସବୁଠୁ ବେଶି ଉପକୃତ ହେବ ଏହି ଯୋଜନାରେ ପ୍ରଥମ ଥରପାଇଁ ଜମିମାଲିକ ମାନଙ୍କର ପ୍ରକୃତ ସମ୍ପତ୍ତିର ନକ୍ସା ପ୍ରସ୍ତୁତ ସକାଶେ ଡ୍ରୋନ୍ ବୈଷୟିକ ଜ୍ଞାନର ବ୍ୟବହାର କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି

ସ୍ୱାମିତ୍ୱ ଯୋଜନାକ୍ ପ୍ରଧାନମନ୍ତ୍ରୀ ଗତବର୍ଷ ଏପ୍ରିଲ୍ ମାସରେ ମହାରାଷ୍ଟ୍ର କର୍ଷ୍ଣାଟକ ହରିୟାଣା ଉତ୍ତର ପ୍ରଦେଶ ଉତ୍ତରାଖଣ୍ଡ ମଧ୍ୟପ୍ରଦେଶ ଓ ପଞ୍ଜାବ ଏବଂ ରାଜସ୍ଥାନର କିଛି ନିର୍ଦ୍ଦିଷ୍ଟ ଗ୍ରାମରେ ପରୀକ୍ଷାମୂଳକ ଭାବେ ଲାଗୁ କରିଥିଲେ

ସେଣ୍ଟର ଷ୍ଟେଟସ୍ ଭାକୁିନେସନ୍ ମେ ପ୍ରହିଲାରୁ ଆରମ୍ଭ ହେଉଥିବା ତୂତୀୟ ପର୍ଯ୍ୟାୟ କୋବିଡ୍ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମ ପାଇଁ ମିଶନ୍ ମୋଡ୍ରେ ଅଧିକ ବେସରକାରୀ କୋବିଡ୍ ଟିକାକରଣ କେନ୍ଦ୍ରମାନ ସ୍ଥାପନ କରିବାକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ପରାମର୍ଶ ଦେଇଛନ୍ତି ଏଥିପାଇଁ ବେସରକାରୀ ହସ୍କିଟାଲ୍ ବିଭିନ୍ନ ଶିଳ୍ପ ସଂସ୍କାର ହସ୍କିଟାଲ୍ ଓ ଶିଳ୍ପସଂଘଗ୍ରଡ଼ିକ ସହ ମିଶି କାର୍ଯ୍ୟ କରିବାକୁ ସରକାର ସେମାନଙ୍କ କହିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭ୍ଷଣ ଓ କୋବିଡ୍ ନାଇଞ୍ଜିନ୍ ସମ୍ବନ୍ଧୀୟ କ୍ଷମତାପନ୍ ଗୋଷ୍ଠୀର ଚେୟାର୍ମ୍ୟାନ୍ ଡକୁର ଆର୍ଏସ୍ ଶର୍ମା ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ତୃତୀୟ ପର୍ଯ୍ୟାୟ ଟିକାକରଣ ସଂକ୍ରାନ୍ତରେ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି

ଟିକାକରଣ ସମୟରେ ଜନଗହଳିକୁ ନିୟନ୍ତ୍ରଣ କରିବାପାଇଁ ଆଇନ ଶୃଙ୍ଖଳା ରକ୍ଷାକାରୀ ସଂସ୍ଥାଗୁଡ଼ିକ ସହ ସମନ୍ୱୟରେ କାର୍ଯ୍ୟ କରିବାକୁ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ମେ ମାସ ପହିଲାରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପ୍ରକ୍ରିୟା ଆରମ୍ଭ ହେବ ସିଇସି ବେଙ୍ଗଲ୍ ନିର୍ବାଚନ କମିଶନ୍ ପଣ୍ଢିମବଙ୍ଗରେ ନିର୍ବାଚନ ପ୍ରଚାର ସମୟରେ କୋଭିଡ୍ କଟକଶାଗୁଡ଼ିକୁ ଠିକ୍ ରୂପେ କାର୍ଯ୍ୟକାରୀ କରାଯାଉଛି କି ନାହିଁ ତାହାରେ ସମୀକ୍ଷା କରିଛନ୍ତି ନିର୍ବାଚନ କମିଶନର୍ ସୁଶୀଲ୍ ଚନ୍ଦ୍ରା ଓ ରାଜୀବ୍ କୁମାର ପଣ୍ଟିମବଙ୍ଗ ମୁଖ୍ୟ ସଚିବ ଓ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହ ଏକ ବୈଠକରେ ଯୋଗଦେଇ ନିର୍ବାଚନ ସମୟରେ ଯେଉଁମାନେ କୋବିଡ୍ ନିୟମର ପାଳନ ନ କରିବେ ସେମାନଙ୍କ ବିରୁଦ୍ଧରେ ଜାତୀୟ ଓ ରାଜ୍ୟ ଦୁର୍ବିପାକ ପରିଚାଳନ ଆଇନ ଅଧୀନରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବୈଠକରେ କୋଲ୍କାତା ପୁଲିସ୍ କମିଶନର ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ପଣ୍ଟିମବଙ୍ଗ ମୁଖ୍ୟ ନିର୍ବାଚନ ଅଫିସର ମଧ୍ୟ ଯୋଗ ଦେଇଥିଲେ ପିଏମ୍ ଅକ୍ଟିଜେନ୍ ମିଟ୍ ଦେଶରେ ଅକ୍ୱିଜେନ୍ ଉତ୍ପାଦନ ବୃଦ୍ଧି ପାଇଁ ନିଆଯାଇଥିବା ପଦକ୍ଷେପଗୁଡ଼ିକର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ବୈଠକରେ ଅକ୍ବିଜେନ୍ ଉତ୍ପାଦନ ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପଭି ନିଆଯାଇଛି କେନ୍ଦ୍ର ସରକାର ମେଡିକାଲ୍ ଅକ୍କିଜେନ୍ର ଆମଦାନୀ ଉପରୁ ସମ୍ପର୍ଷ୍ଣ ବହିର୍ଗୁଲ୍କ ଛାଡ଼ କରିବାକୁ ନିଷ୍ପଭି ନେଇଛନ୍ତି ଅନ୍ୟାନ୍ୟ ଡାକ୍ତରୀ ସରଞ୍ଜାମର ଆମଦାନୀ ଉପରୁ ମଧ୍ୟ ବହିଃଶୁଳ୍କ ଛାଡ଼ କରାଯିବାକୁ ନିଷ୍ପତ୍ତି ନିଆଯାଇଛି

ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ମେଡିକାଲ୍ ଅକ୍ଟିଜେନ୍ ଉତ୍ପାଦନ ବୂଦ୍ଧି ଉପରେ ଗୁରୁତ୍ୱାରୋପ କରିଛନ୍ତି ଘରେ ଓ ହସ୍କିଟାଲ୍ରେ କୋବିଡ୍ ସଂକ୍ରମିତମାନଙ୍କ ପାଇଁ ଆବଶ୍ୟକ ଯନ୍ତ୍ରପାତିଗୁଡ଼ିକର ଉତ୍ପାଦନ ବୃଦ୍ଧି ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଅକ୍ୱିଜେନ ଉତ୍ପାଦନ ବୂଦ୍ଧି କରିବା ଲାଗି ସମସ୍ତ ମନ୍ତ୍ରଣାଳୟ ଓ ବିଭାଗ ଏକାଠି ମିଶି କାର୍ଯ୍ୟ କରିବା ଉଚିତ ରେମ୍ଡେସିଭିର୍ ଓ ଏହାର ପ୍ରସ୍ତୁତ ପାଇଁ ଆବଶ୍ୟକ ପଦାର୍ଥଗୁଡ଼ିକ ଉପରୁ ଆମଦାନୀ ଶୁଳ୍କ ଛାଡ଼ କରାଯାଇଥିବା ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଛି ଶ୍ରୀ ମୋଦି କହିଛନ୍ତି ରୋଗୀମାନଙ୍କୁ ଅକ୍ଟିଜେନ୍ ଦେବାପାଇଁ ଦରକାର ହେଉଥିବା ଯନ୍ତ୍ରପାତିଗୁଡ଼ିକ ଉପରୁ ଆମଦାନୀ ଶ୍ରୁଳ୍କ ଛାଡ଼ କରାଯିବା ଆବଶ୍ୟକ ଏହିସବୁ ୍ ଯନ୍ତ୍ରପାତି ପାଇଁ ଯେତେଶୀଘ୍ର ସମ୍ଭବ ଆମଦାନୀ ଶୁଳ୍କ କ୍ଲିୟରାନ୍ସ ଦେବାକୁ ପ୍ରଧାନମନ୍ତ୍ରୀ ରାଜସ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ବହିର୍ଶୁଳ୍କ ବିଭାଗ ଯୁଗ୍ମ ସଚିବ ଗୌରବ ମସାଲ୍ଦାନ୍ ଙ୍କୁ ରାଜସ୍ୱ ବିଭାଗ ନୋଡାଲ୍ ଅଫିସର ଭାବେ ନିଯୁକ୍ତ କରିଛି ଦେଶରେ ମେଡିକାଲ୍ ଅକ୍କିଜେନ୍ ଯୋଗାଣ ବୃଦ୍ଧି କରିବାପାଇଁ ସରକାର ଗତ କିଛିଦିନ ଧରି ଅନେକ ପଦକ୍ଷେପ ନେଇଛନ୍ତି ଭାରତୀୟ ବିମାନ ବାହିନୀର ବିମାନଗୁଡ଼ିକ ଦ୍ୱାରା ସିଙ୍ଗାପୁରରୁ କ୍ରାୟୋଜେନିକ ଅକ୍ୱିଜେନ୍ ଟ୍ୟାଙ୍କ୍ଗୁଡ଼ିକୁ ଅଣାଯାଉଛି ଅକ୍ୱିଜେନ୍ର ପରିବହନ ସମୟ କମ୍ କରିବାପାଇଁ ଏହି ବିମାନଗୁଡ଼ିକ ଦେଶର ବିଭିନ୍ନ ଭାଗରେ ଅକ୍ଟିଜେନ୍ ଟ୍ୟାଙ୍କ୍ମାନ ପହଞ୍ଚାଉଛି

ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତକାଲି ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବେ

ଏହାଛଡ଼ା ଆକାଶବାଣୀ ଡିଡି ନ୍ୟୁକ୍ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଏହାର ଲାଇଭ୍ ଷ୍ଟ୍ରିମିଙ୍ଗ୍ ହେବ